ଶ୍ରୀ ମୋଦୀ ଭିଡ଼ିଓ କନଫରେନ୍ପିଂ ଜରିଆରେ ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ଅବସରରେ କହିଛନ୍ତି ଭାରତର କ୍ରୀଡ଼ା ଇତିହାସରେ ଆଜିର ଦିନ ସ୍କରଣୀୟ ହୋଇ ରହିଛି

ତାଙ୍କ ସରକାର ଉଭୟ ଖେଳ ଏବଂ ଖେଳାଳିଙ୍କୁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେଉଛନ୍ତି ବୋଲି ପ୍ରଧାନମନ୍ତୀ କହିଛନ୍ତି

ସେମାନେ ହିନ୍ଦୀ ସହ ଓଡ଼ିଆ ଭାଷାକୁ ସମାନ ଭାବରେ ବ୍ୟବହାର କରିବାକୁ ଦାବି ଜଣାଇଛନ୍ତି

ଏହି ଅବସରରେ କନସାଧାରଶଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଏକ କ୍ଷୁଦ୍ର ନାଟକ ପରିବେଶଣ କରାଯାଇଥିଲା

ଡଃ ମୃତ୍ୟୁଞ୍ଞୟ ରଥଙ୍ଙ ସଂଯୋଜନାରେ ଅନୁଷ୍ଠିତ ଏହି ଉହବକୁ କେନ୍ଦ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଗାଞ୍ଚିକ ଡଃ ରାମଚନ୍ଦ୍ର ବେହେରା ସାହିତ୍ୟିକ ଡଃ ହରପ୍ରସାଦ ଦାସ ଡଃ ଦାଶ ବେନହୁର ତିଥି ଭାବେ ଯୋଗଦେଇ ଏହି ଉହବକୁ ସ୍ମିଳୀତ ଭାବେ ଉଦ୍ଘାଟନ କରିଥିଲେ

ଏହି ଅବସରରେ ସାଧାରଣ ପାଠକ ବନାମ ଆଧୁନିକ କବିତା ଆଧୁନିକ କଥା ସାହିତ୍ୟର କଳାକାରିଗରୀ ଓ ସାଂପ୍ରତିକ ଜୀବନବୋଧ ସାମାଜିକ ଗଣମାଧ୍ଧମ ଓ ସାହିତ୍ୟ ସଂପର୍କରେ ଆଲୋଚନା କରାଯାଇଥିଲା

ଏହି କ୍ରମରେ ଆମ ରାଜ୍ୟ ଓଡିଶା ସହ ମହାରାଷ୍ଟ ରାଜ୍ୟକୁ ସଂଯୋଗ କରାଯାଇଛି ନବରଙ୍ଙପୁର କେନ୍ଦ୍ରୀୟ ବିଦ୍ୟାଳୟଠାରେଏକ ଭାରତ ଶ୍ରେଷ ଭାରତକୁ ନେଇ ବିଭିନୁ କାର୍ଯ୍ୟକ୍ରମ ଗ୍ରହଶ କରାଯାଇଛି

ଆସନ୍ତାକାଲି ସୁନ୍ଦରଗଡ଼ କେନ୍ଦୁଝର ଝାରସୁଗୁଡ଼ା ଦେବଗଡ଼ ବରଗଡ଼ ସମ୍ଲପୁର ଓ ମୟରଭଞରେ ସାମାନ୍ୟରୁ ମଧମ ଧରଣର ବ ହେବ ବୋଲି ଅନୁମାନ କରାଯାଉଛି